ତେବେ ନିଷ୍ବଭିର ପୁନର୍ବିଚାର ପାଇଁ ଆବେଦନ କରିବାକୁ ସେ ମତ ଦେଇଛନ୍ତି

ବିପର୍ଯ୍ୟ ସମୟରେ ଲୋକମାନେ ଆଗୁଆ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ କର୍ମଚାରୀ ପରାମର୍ଶ ଦେଇଥିଲେ

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାଠାରେ ଭିଡ଼ିଓ ଚିତ୍ର ମାଧ୍ଘମରେ ବିପର୍ଯ୍ୟୟ ମୁକାବିଲା ନେଇ ସ୍ୱେଚ୍ଚାସେବୀମାନଙ୍କୁ ଅବଗତ କରାଯାଇଛି